ପିଏମ୍ ବିଲ୍ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଲ୍ ଓ ମେଲେଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ଅଧ୍ୟକ୍ଷ ବିଲ୍ଗେଟ୍ସଙ୍କ ସହିତ ଗତକାଲି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି ସେମାନେ କୋଭିଡ୍ ନାଇଷ୍ଟିନ୍ ମୁକାବିଲା ବିଷୟରେ ଆଲୋଚନା କରିଥିବାର ଜଣାପଡ଼ିଛି ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା ପାଇଁ ବୈଜ୍ଞାନିକ ଉଦ୍ଭାବନ ଓ ଗବେଷଣା ଏବଂ ବିକାଶ ଆଦି ବିଷୟ ଉପରେ ସେମାନେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସରକାର ଦେଶର ଜନସାଧାରଣଙ୍କ ସହଯୋଗରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଛନ୍ତି ଓ କେବଳ ଲୋକମାନଙ୍କୁ ଜଡ଼ିତ କରାଯିବା ମାଧ୍ୟମରେ ଏହାର ସଫଳତାର ସହ ମୁକାବିଲା କରାଯାଇ ପାରୁଛି ସରକାର ଲୋକମାନଙ୍କୁ ଶାରୀରିକ ଦୂରତା ବକାୟ ରଖିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ପ୍ରକ୍ଷପାତ ନ କରିବା ମାସ୍କ ବ୍ୟବହାର କରିବା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନ ନିୟମାବଳୀ ପାଳନ କରିବା ଓ କୋଭିଡ୍ ନାଇଷ୍ଟିନ୍ କଟକଶା ନିୟମାବଳୀଗୁଡ଼ିକର ପାଳନ କରିବା ପାଇଁ ପ୍ରବର୍ତ୍ତାଉଥିବାର ଶ୍ରୀ ମୋଦି ତାଙ୍କୁ ଜଣାଇଛନ୍ତି ସ୍ପଚ୍ଛଭାରତ ମିଶନ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଫାସ୍ତୁତରା ଓ ସ୍ୱାସ୍ଥ୍ୟରକ୍ଷା ଭଳି ଗୁଣଗୁଡ଼ିକୁ କିଭଳି ବିକଶିତ କରାଯାଇ ପାରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ଭାରତର ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ମଧ୍ୟ ଲୋକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାର ଶ୍ରୀ ମୋଦି ତାଙ୍କୁ ଜଣାଇଛନ୍ତି ଗେଟ୍ ଫାଉଶ୍ଡେସନ ଦ୍ୱାରା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଯେଉଁସବୁ କାର୍ଯ୍ୟମାନ କରାଯାଉଛି ଶ୍ରୀ ମୋଦୀ ସେଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି ବିଶ୍ୱର ମଙ୍ଗଳ ଦିଗରେ ଭାରତ କିଭଳି ଆହୁରି ଅବଦାନ କରିପାରିବ ସେ ବିଷୟରେ ମତାମତ ଦେବାକୁ ଶ୍ରୀ ମୋଦୀ ଶ୍ରୀ ଗେଟ୍ସଙ୍କୁ ଅନୁରୋଧ କରିଥିଲେ

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଏଥିପାଇଁ ଅନୁମତି ପ୍ରଦାନ କରିଛି

ଏକ ଟ୍ପିଟ୍ ବାର୍ତ୍ତାରେ ମନ୍ତ୍ରଶାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ସରକାରଙ୍କ ବନ୍ଦେ ଭାରତ ମିଶନ ଘରଠାରୁ ବାହାରେ ଥିବା ସମସ୍ତ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏଥିରେ ପଶ୍ଚିମବଙ୍ଗ ସମେତ କୌଣସି ରାଜ୍ୟ ପ୍ରତି କୌଣସି ପ୍ରକାର ପାତରଅନ୍ତର କରାଯାଉ ନାହିଁ

ମୁଖପାତ୍ର କହିଛନ୍ତି ପଶ୍ଚିମବଙ୍ଗ ସରକାର ଲୋକମାନଙ୍କୁ ପୃଥକ କରି ରଖିବା ପଦକ୍ଷେପ ବିଷୟରେ ନିଶ୍ଚିତ କରିଲେ କୋଲକାତାରେ ବିମାନ ଅବତରଣ ପାଇଁ ବ୍ୟବସ୍ଥା କରାଯିବ ସେ କହିଛନ୍ତି ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ଲୋକମାନଙ୍କୁ ରାଜ୍ୟକୁ ଫେରିବାରେ ସମସ୍ତ ସମ୍ଭାବ୍ୟ ସହାୟତା କରିବ ଓ ଏ ଦିଗରେ ରାଜ୍ୟ ସରକାର ଖୁବ୍ଶୀଘ୍ର ତାଙ୍କର ସମ୍ମତି ପ୍ରଦାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ଉଦୟପୁରକୁ କୋଭିଡ୍ ନାଇଷ୍ଟିନ୍ର ନୂଆ ହଟ୍ସ୍ଟ୍ ଘୋଷଣା କରାଯାଇଛି

ଏହି ତିନୋଟି କାହାଜକୁ ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶୀୟ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତୀୟ ନୌବାହିନୀ ଇତିହାସରେ ପ୍ରଥମଥର ପାଇଁ ଉପକୂଳରକ୍ଷୀ ବାହିନୀ କ୍ରାହାଜଗୁଡ଼ିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ କରାଯାଇଛି

ଜାତୀୟ ଭୂମିକମ୍ପ ଅଧ୍ୟୟନ କେନ୍ଦ୍ର କହିଛି ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର ଦିଲ୍ଲୀର ପୀତମପୁରା ଥିଲା

ଜେ ଆଣ୍ଡ୍ କେ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବାଣ୍ଡିପୁରା ଜିଲ୍ଲା ପ୍ରଶାସନ ଗୁରେଜ ଉପତ୍ୟକାର ଲୋକମାନଙ୍କୁ ସେମାନଙ୍କର ନିଜନିକର ଘରକୁ ଯିବା ପାଇଁ ଅନୁମତି ପ୍ରଦାନ କରିଛି

ସେହି ଲୋକମାନଙ୍କୁ ଡାକ୍ତରମାନଙ୍କର ଏକ ଦଳ ପ୍ରଥମେ ଯାଞ୍ଚ କରିଥିଲେ ଓ ଏହାପରେ ସେମାନଙ୍କୁ ଗୃହ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିଲା

ସେହି ଗାଡ଼ିଗୁଡ଼ିକରେ ଯାତ୍ରୀମାନେ ଚଢ଼ିବା ପୂର୍ବରୁ ସେଗୁଡ଼ିକୁ କୀବାଣୁମୁକ୍ତ କରାଯାଇଥିଲା ଚଳିତ ମାସ ପ୍ରାରୟରେ ଗୁରେଜ ବାଣ୍ଡିପୁରା ସଡ଼କକୁ ଯାନବାହାନ ଚଳାଚଳ ପାଇଁ ଯଦିଓ ଖୋଲାଯାଇଥିଲା ତେବେ କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ଗୁରେଜ ମଧ୍ୟକୁ ବାହାରୁ କୌଣସି ଲୋକଙ୍କୁ ଆସିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା

ଜୟଶଙ୍କର ଇକୋନୋମିକ ପ୍ୟାକେଜ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଦ୍ୱିତୀୟ ଦଫାର ଆର୍ଥିକ ସହାୟତାକୁ ସ୍ୱାଗତ କରିଛନ୍ତି ଏ ସଂକ୍ରାନ୍ତରେ କିଛି ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ସ୍ଥାନାନ୍ତରିତ ଲୋକ ଓ ଗରିବ ଲୋକମାନଙ୍କର ବାସଗୃହ ଏବଂ ଖାଦ୍ୟ ଆବଶ୍ୟକତା ପ୍ରରଣରେ ଏହା ସାହାଯ୍ୟ କରିବ ସେ କହିଛନ୍ତି ଏକ୍ ଦେଶ ଏକ୍ ରେସନ୍ କାର୍ଡ ପ୍ରକୃତ ଜାତୀୟ ଅର୍ଥନୀତି ସ୍ଥାପନ ଦିଗରେ ଏକ ବଡ଼ ପଦକ୍ଷେପ କୃଷକମାନଙ୍କ ଆର୍ଥିକ ଆବଶ୍ୟକତାର ପୂରଣ ଗ୍ରାମାଞ୍ଚଳ ଅର୍ଥନୀତିକୁ ପୁନଃକ୍ଷମ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ରଣ ପ୍ରଦାନ ମଧ୍ୟ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟତା କରିବା କଥା ବୈଦେଶିକ ମନ୍ତ୍ରୀ ଉଲ୍ଲେଖ କରିଚ୍ଛନ୍ତି ଜାପାନ ଏମର୍ଜେନ୍ସୀ ଜାପାନ ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଜର୍ରରୀକାଳୀନ ପରିସ୍ଥିତି ପ୍ରତ୍ୟାହାର ବିଷୟରେ ଘୋଷଣା କରିଛନ୍ତି